ଏବଂ ଆଜି ସମଗ୍ର ଦେଶରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ପାଳିତ ହେଉଛି

ଏଥିସହିତ ଲାଭାଂଶ ବଣ୍ଟନ ଟିକସକୁ ମଧ୍ୟ ଲୋପ୍ କରାଯାଇଛି ଟିକସ ସଂସ୍କାରର ମ୍ବଳଲକ୍ଷ୍ୟ ହେଉଛି ଟିକସ ହାରକୁ କମ୍ କରିବା ଓ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା

ଏହି ସଂସ୍କାରଗୁଡ଼ିକ ମଧ୍ୟରେ ନୂଆକରି ଲାଗୁ ହୋଇଥିବା ଦସ୍ତାବିଜ ଚିହ୍ନଟ ନୟର ଜରିଆରେ ଯୋଗାଯାଗ ବ୍ୟବସ୍ଥାକୁ ଅଧିକ ସ୍ପଚ୍ଛ କରିବା ଅନ୍ତର୍ଭୁକ୍ତ ଏହା ଦ୍ୱାରା ଆୟକର ବିଭାଗ ଦ୍ୱାରା ଯେକୌଣସି ଯୋଗାଯୋଗ ଉପରେ କମ୍ପ୍ୟୁଟର ଦ୍ୱାରା ଏକ ସ୍ୱତନ୍ତ୍ର ଦସ୍ତାବିଜ ଚିହ୍ନଟ ନମ୍ଘର ମିଳିଯିବ ସେହିଭଳି ଅଧିକ ସଂଖ୍ୟାରେ ଲୋକମାନେ ଟିକସ ଦେବା ପାଇଁ ଆୟକର ବିଭାଗ ଦ୍ୱାରା ଆୟକର ରିଟର୍ଣ୍ଣର ଆଗୁଆ ପ୍ରରଣ ଦିଗରେ ପଦକ୍ଷେପ ନିଆଯାଇଛି ଏହାଦ୍ୱାରା ବ୍ୟକ୍ତିଗତ ଆୟକର ଟିକସଦାତାମାନେ ବାଧ୍ୟ ହୋଇ ଟିକସ ଦେବେ ଏଥିସହିତ ଷ୍ଟାର୍ଟ ଅପ୍ କମ୍ପାନିଗୁଡ଼ିକ ପାଇଁ ଟିକସ ନିୟମକୁ ମଧ୍ୟ ସରଳ କରାଯାଇଛି

ଏହି ଆଇନ ଅନୁସାରେ ଆୟକର ସମ୍ଭନ୍ଧୀୟ ବିବାଦଗୁଡ଼ିକର ସମାଧାନ କରାଯାଉଛି ଟିକସଦାତାମାନଙ୍କର ଆପଭି ଅଭିଯୋଗ ଓ ମୋକଦ୍ଦମା ସଂଖ୍ୟା କମ୍ କରିବା ପାଇଁ ବିଭିନ୍ନ ଆପେଲେଟ୍ କୋର୍ଟରେ ଆବେଦନ କରିବା ପାଇଁ ଆର୍ଥିକ ଫି' ବୃଦ୍ଧି କରାଯାଇଛି ଡିଜିଟାଲ୍ ଉପାୟରେ ନେଣଦେଣ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୈଠ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି କୋଭିଡ୍ ନାଇଣ୍ଟିନ୍ ସମୟରେ ଟିକସଦାତାମାନେ ଯେପରି ବିଶେଷ ଅସୁବିଧା ଭୋଗ ନ କରିବେ ସେଥିପାଇଁ ଆୟକର ବିଭାଗ ମଧ୍ୟ ଅନେକ ପଦକ୍ଷେପ ନେଇଛି ଏଥିପାଇଁ ରିଟର୍ଣ୍ଣ ଦାଖଲର ସମୟସୀମା ସଂପ୍ରସାରଣ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆସନ୍ତାକାଲିର ଏହି ବ୍ୟବସ୍କାର ଶ୍ରୁଭାରମ୍ଭ ସହ ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ଆହୁରି ଅଧିକ ବ୍ୟାପକ କରାଯାଇ ପାରିବ ଏହି ଅବସରରେ ବିଭିନ୍ନ ବଶିକ ସଂଘର ପ୍ରତିନିଧି ଶ୍ରମିକ ସଂଘର ପ୍ରତିନିଧି ଚାଟାର୍ଡ ଆକାଉଣ୍ଟାଣ୍ଟ୍ ସଂଘ ଓ ବଡ଼ବଡ଼ ଟିକସଦାତାମାନେ ଉପସ୍ଥିତ ରହିବେ ଏହାଛଡ଼ା ଆୟକର ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଭାଗ ନେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କାର୍ଯ୍ୟକ୍ମରେ ଅଂଶଗ୍ହଣ କରିବେ

ମନ୍ତ୍ରଣାଳୟ କହିଛି ସଫକ୍ମିତମାନଙ୍କର ଶୀଘ୍ ଚିହ୍ରଟ ଓ ପୃଥକୀକରଣ ତଥା ସେମାନଙ୍କର ଚିକିିି୍କା କରାଯିବା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

କିଛି ସମ୍ଘାଦପତ୍ରରେ ଏଭଳି ଖବର ପ୍ରଚାରିତ ହୋଇଥିଲା ପ୍ରେସ୍ ସୂଚନା ବ୍ୟୁରୋ ଏକ ଟ୍ୱିଟ୍ କରି କହିଛି ଏଭଳି ଖବରର କୌଣସି ସତ୍ୟାସତ୍ୟ ନାହିଁ ଓ ଏହା ସମ୍ପୂର୍ଣ୍ଣ ଅମ୍ବଳକ ଏବଂ ଭିତ୍ତିହୀନ ସରକାରଙ୍କ ଦ୍ୱାରା ଏଭଳି କୌଣସି ନିଷ୍ପଭି ନିଆଯାଇ ନାହିଁ ବୋଲି ପିଆଇବି ସ୍ୱଷ୍ଟୀକରଣ ଦେଇଛି ଏକ୍ଟପର୍ଟ କମିଟି ଭ୍ୟାକ୍ସିନ୍ ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ଭିକେ ପଲ୍ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତିଷେଧକ ଟିକା ଏକ୍ଟପର୍ଟ କମିଟିର ଏକ ବୈଠକ ବସି କୋବିଡ୍ ନାଇଷ୍ଟିନ୍ ପାଇଁ ପ୍ରତିଷେଧକ ଟିକା ସଂଗ୍ରହ ଓ ଏହାକୁ ଲୋକମାନଙ୍କ ଶରୀରରେ ଦିଆଯିବା ବିଷୟରେ ଆଲୋଚନା କରାଯିବ କମିଟି ବିଭିନ୍ନ ରାଜ୍ୟ ସରକାର ଓ ପ୍ରତିଷେଧକ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ସମେତ ଏହା ସହ ସଂପୃକ୍ତ ପକ୍ଷଗୁଡ଼ିକ ସହ ଆଲୋଚନା କରିବେ ବୈଠକରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଯିବା ପରେ ତାହାକୁ ଲୋକମାନଙ୍କୁ ଦିଆଯିବା ପାଇଁ ଯୋଚ୍ଚନା ପ୍ରସ୍ତୁତ କରାଯିବ ଏହି ଯୋଜନାରେ' କେଉଁମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବ ସେ ସଂକ୍ରାନ୍ତରେ ଆଲୋଚନା ହେବା ସହ ଯେଉଁମାନେ ପ୍ରତିଷେଧକ ଟିକା ଦେବେ ସେମାନଙ୍କୁ ତାଲିମ ଦିଆଯିବା ଓ ପ୍ରତିଷେଧକର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଶୃଙ୍ଖଳ ସ୍ଥାପନ କରିବା ଆଦି ବିଷୟ ସ୍ଥାନ ପାଇବ ଆଇସିଏମ୍ଆର୍ କହିଛି ଦେଶୀୟ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ସହ ମିଳିତ ଉଦ୍ୟୋଗରେ ପ୍ରସ୍ତୁତ କୋଭାକ୍ସିନ ପ୍ରତିଷେଧକର ମାନବ ଶରୀରରେ ପ୍ରଥମ ପରୀକ୍ଷଣ ଶେଷ ହୋଇଯାଇଛି ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି ପୁଣେ ସ୍ଥିତ ଭାରତୀୟ ସେରମ୍ ପ୍ରତିଷାନକୁ ଅକ୍ୱଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକର ମାନବ ଶରୀରରେ ଦ୍ୱିତୀୟ ଓ ତ୍ତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି ଏସ୍ସି ଇନ୍ହେରିଷ୍ଟାନ୍ନ ରାଇଟ୍ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କନ୍ୟାମାନଙ୍କୁ ସେମାନଙ୍କର ପିତା ଓ ଜେଜବାପାଙ୍କର ସମ୍ପତ୍ତିରୁ ସମାନ ଭାଗ ପାଇବା ପାଇଁ କହିଛନ୍ତି ଏହି ରାୟ ଅନୁସାରେ ଏବେ କନ୍ୟାମାନେ ସେମାନଙ୍କର ଭାଇମାନଙ୍କ ଭଳି ପୈତ୍କ ସମ୍ପଭିର ସମାନ ଭାଗ ପାଇପାରିବେ

ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କର ଜନ୍ମଦିନ ଜନ୍ମାଷ୍ଟମୀ ଆଜି ସମଗ୍ର ଦେଶରେ ପାଳିତ ହେଉଛି ଉତ୍ତରପ୍ରଦେଶର ମଥ୍ରରା ଓ ବୃନ୍ଦାବନଠାରେ ସମସ୍ତ ରୀତିନୀତି ସହ ଜନ୍ଦାଷ୍ଟମୀ ପର୍ବ ପାଳନ କରାଯାଉଛି ତେବେ ମନ୍ଦିର ମଧ୍ୟକୁ କୌଶସି ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ଭକ୍ତମାନଙ୍କ ପାଇଁ ପୂଜାର ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯିବାର ବ୍ୟବସ୍ଥା କରାଯାଇଛି ରାଷ୍ଟପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ କଣାଇଛନ୍ତି ରାଷ୍ଟ୍ରପତି ତାଙ୍କର ବାର୍ଭାରେ କହିଛନ୍ତି ଭଗବାନ କୃଷ୍ଣ ଆମକୁ ଏକ ଉତ୍ତମ ସମାଜ ଗଠନ ପାଇଁ ସର୍ବଦା ଅନୁପ୍ରାଣୀତ କରିଆସିଛନ୍ତି ଯେଉଁଠି ପ୍ରତ୍ୟେକ ଲୋକ ପରସ୍କର ପ୍ରତି ସମ୍ଭେଦନଶୀଳ ଓ ଦୟା ମନୋଭାବ ପୋଷଣ କରିବେ ଶ୍ରୀ କୋବିନ୍ଦ କହିଚ୍ଚନ୍ତି ଭଗବାନ କୃଷ୍ଣଙ୍କର କର୍ମଯୋଗର ବାଣୀ ଆମର ଦାୟିତ୍ୱବାନତା ପଥରେ ଆମକୁ ଅଗ୍ରସର କରାଇଥାଏ ଏହା ମଧ୍ୟ ଦେଶରେ କରୋନାର ମୁକାବିଲା କରୁଥିବା ସମସ୍ତ କର୍ମୀମାନଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ବୋଲି ରାଷ୍ଟ୍ରପତି କହିଚ୍ଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ଜନ୍କାଷ୍ଟମୀ ଅସରରେ ଲୋକମାନଙ୍କୁ ଅଭିନନ୍ଦନ କଶାଇଛନ୍ତି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି କୃଷ୍ଣଙ୍କର ବାଲ୍ୟକାଳର ଚପଳତା ଓ ଚମତ୍କାରିତା ଯୁଗଯୁଗରୁ ଲୋକମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରାଇ ଆସୁଛି ସେ କହିଛନ୍ତି କର୍ତ୍ତବ୍ୟ ପାଳନ ପାଇଁ ଭଗବାନ କୃଷ୍ଣଙ୍କର ବାଶୀ ଓ କୌଣସି ଫଳକୁ ଆଶା ନ ରଖି କର୍ତ୍ତବ୍ୟପଥରେ ଅଗ୍ରସର ହେବାର ବାର୍ତ୍ତା ଆମେ ଭଗବତ୍ଗୀତାରୁ ପାଇଥାଉ ଓ ଏହା ସମଗ୍ର ମାନବଜାତିକୁ ସର୍ବଦା ଅନୁପ୍ରାଣୀତ କରିଆସୁଛି ସେ କହିଛନ୍ତି ଦେଶରେ ସାଧାରଣତଃ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଥାଏ କିନ୍ତୁ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ଏହାକୁ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଛନ୍ତି

ଆଜି ବଡିଭୋରୁ ସେହି ବସ୍ଟିରେ ନିଆଁ ଲାଗିଯାଇଥିଲା ବସ୍ର ଆହୁରି ଅନେକ ଯାତ୍ରୀ ଏଥିରେ ଆହତ ହୋଇଥିବାରୁ ଜଣାପଡ଼ିଛି